ଅନ୍ତତଃ ଯେଉଁମାନେ ଘୂଣାର ବିଚାରଧାରାରୁ ଉଦ୍ବୃତ୍ତ ସନ୍ତାସବାଦର କାରଖାନା ତିଆରି କରିଛନ୍ତି ସେମାନଙ୍କୁ ପକ୍ଷ ରଖିବା ପାଇଁ ଦେଶବାସୀ କେବେବି ଚାହାନ୍ତି ନାହିଁ

ଘୂଶା ଓ ମତପାର୍ଥକ୍ୟକୁ ବୃତ୍ତିକରିବା ଉଦ୍ଦେଶ୍ୟରେ ତାଙ୍କର ବକ୍ତବ୍ୟ ଉଦ୍ଧିଷ୍ଟ ଥିଲା ସେ କହିଛନ୍ତି ପୂର୍ବରୁ ସାଧାରଣ ପରିଷଦର ମଞ୍ଚର ଏଭଳି ଅପବ୍ୟବହାର କେବେ ହୋଇନାହିଁ ସେ ଏହି ସୁଯୋଗକୁ ସଦୁପଯୋଗ କରିବାରେ ବିଫଳ ହୋଇଛନ୍ତି

ସନ୍ତାସବାଦର କାରଖାନାକୁ ଏହାର କାୟାବିସ୍ତାର କରିବା ପାଇଁ ସମସ୍ତ ସୁଯୋଗ ଦେଇଆସୁଥିବା ଦେଶର ନେତା ସନ୍ତାସବାଦ ସପକ୍ଷରେ ଯୁକ୍ତିବାଢ଼ିବା ଅତ୍ୟନ୍ତ ନିନ୍ଦନୀୟ

ୟୂଏସ୍ ଇଣ୍ଡିଆ ରିଲେସନ୍ନ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବରିଷ ସିନେଟ୍ ସଦସ୍ୟ କହିଛନ୍ତି ଭାରତ ସହିତ ଆମେରିକାର ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏଇ କିଛିବର୍ଷ ମଧ୍ୟରେ ଏହା ଉଲ୍ଲେଖନୀୟ ଭାବେ ଅଗ୍ରଗତି କରିପାରିଛି ସିନେଟ୍ର ବୈଦେଶିକ ସମ୍ପର୍କ କମିଟିର ସଦସ୍ୟ ସିନେଟର ବବ୍ ମିନେଣ୍ଡେଜ୍ କହିଛନ୍ତି ଉଭୟ ଦେଶ ଏହି ସମ୍ପର୍କକୁ ଆହୁରି ଅଧିକ ମଜଭୁତ କରାଇବା ଦିଗରେ କାର୍ଯ୍ୟ କରିବା ଉଚିତ୍ କଂଗ୍ରେସ ପ୍ରତିନିଧି ଦଳର ଏକ ସଦସ୍ୟଭାବେ ତାଙ୍କର ଭାରତ ଗସ୍ତ ପୂର୍ବର୍ତ୍ତ ମିନେଶ୍ଡେଜ୍ କହିଛନ୍ତି ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ବାଣିଜ୍ୟ ସମ୍ପର୍କ ବୃଦ୍ଧିପାଇଛି ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ଅଧିକ ଘନିଷ୍ଠ ହୋଇଛି ନିଉ ଜର୍ସିଠାରେ ଭାରତ ଓ ଆମେରିକା ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ପ୍ରତିଶ୍ରତିବଦ୍ଧତା ଓ ତାଙ୍କର ଆଗାମୀ ଭାରତ ଗସ୍ତକୁ ନେଇ ଭାରତୀୟ ଆମେରିକୀୟ ସମ୍ବଦାୟ ନେତାମାନଙ୍କ ସହ ଏକ ଗୋଲଟେବ୍ରଲ ବୈଠକ ଅବସରରେ ସେ ଏହା କହିଛନ୍ତି ଏହି ଗୋଲଟେବୁଲ ବୈଠକରେ ନିର୍ବାଚିତ ଅଧିକାରୀ ପେଶାଦାର ଡାକ୍ତର ଶିଳ୍ପପତି ସାମାଜିକ କର୍ମକର୍ତ୍ତା ଓ ଧାର୍ମିକ ନେତାମାନେ ଯୋଗ ଦେଇଥିଲେ ପିଏମ୍ ଆଡ୍ରେସ୍ ମାନବ ସଭ୍ୟତାର ସ୍ତରକ୍ଷା ପାଇଁ ସନ୍ତାସବାଦ ବିରୂଦ୍ଧରେ ଏକାଠି ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସମୁଦାୟକୁ ଆହ୍ଚାନ ଜଣାଇଛନ୍ତି

ଶ୍ରୀ ମୋଦୀ କହିଛନ୍ତି ସାରା ବିଶ୍ୱ ପାଇଁ ଭାରତ ଏକ ଉଦାହରଣ ପାଲଟିଛି ଏବଂ ବିଶ୍ୱବାସୀ ଭାରତର କାର୍ଯ୍ୟରେ ଅନୁପ୍ରାଣିତ ହେବା ଉଚିତ୍ ସନ୍ତାସବାଦ ଉପରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକମତ ନଥିବା ବିଷୟକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରି କହିଛନ୍ତି ଜାତିସଂଘ ସୃଷ୍ଟି ହେବାର ଯେଉଁ ମୂଳଭିତ୍ତି ଥିଲା ଏହାଦ୍ୱାରା ସେହି ମୂଳ ନୀତିକୁ ଲଙ୍ଘନ କରାଯାଉଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ସେ କହିଛନ୍ତି ଶାନ୍ତି ଓ ସଦ୍ଭାବନା ବର୍ତ୍ତମାନର ଆବଶ୍ୟକତା ଏବଂ ସ୍ୱାମୀ ବିବାକାନନ୍ଦ ସିକାଗୋ ଉଦ୍ବୋଧନରେ ଭାଇଚାରା ସହ ବଞ୍ଚିବା ପାଇଁ ବିଶ୍ୱବାସୀଙ୍କୁ ଆହ୍ୱାନ ଜଣାଇଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ସାରା ବିଶ୍ୱପାଇଁ ଯୁଦ୍ଧ ନୁହେଁ ବୁଦ୍ଧଙ୍କ ଆବଶ୍ୟକତା ରହିଛି

ରାଜନାଥ ଖଣ୍ଡେରୀ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଜି ମୁମ୍ବାଇରେ ସ୍ୱଦେଶୀ ଞ୍ଜାନକୌଶଳରେ ନିର୍ମିତ କଲଭାରୀ ଶ୍ରେଣୀର ଉଭୟ ଡିଜେଲ ଓ ବିଦ୍ୟତ୍ ଚାଳିତ ବୁଡାଜାହାଜ ଆଇଏନ୍ଏସ୍ ଖଣ୍ଡେରୀକୁ ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଭାରତ ଅଞ୍ଚକିଛି ଦେଶମାନଙ୍କ ମଧ୍ୟରେ ଅନ୍ୟତମ ଦେଶ ଭାବେ ବୁଡାଜାହାଜ ନିର୍ମାଣ କରିବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ଶ୍ରୀ ସିଂହ ଆହୁରି କହିଛନ୍ତି ଯେଉଁ ବର୍ହଶକ୍ତି ଆମ ଇଲାକାରେ ଅଶାନ୍ତି ସ୍ପଷ୍ଟି କର୍ଚ୍ଛନ୍ତି ଭାରତୀୟ ନୌସେନା ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କେତେକ ଶକ୍ତି ଭାରତର ତଟବର୍ତ୍ତୀ ଅଞ୍ଚଳରେ ମୁମ୍ବାଇ ଆକ୍ରମଣ ଭଳି ଘଟଣାର ପୁନରାବୂତ୍ତି କରିବାକୁ ଉଦ୍ୟମ ଚଳାଇଛନ୍ତି କିନ୍ତୁ ଭାରତ ଏହାକୁ କେବେବି ବରଦାସ୍ତ କରିବ ନାହିଁ ଭାରତ ସରକାରଙ୍କ ମାଜଗାଓଁ ଡକ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି ସମ୍ପର୍ଣ୍ଣ ସ୍ୱୟଂଚାଳିତ ବୁଡାଜାହାଜ ଆଇଏନ୍ଏସ୍ ଖଣ୍ଡେରୀ ଅଢ଼େଇ ବର୍ଷର କଠୋର ସାମୁଦ୍ରିକ ପରୀକ୍ଷା ନିରୀକ୍ଷା ପରେ ନୌସେନାରେ ସାମିଲ ହୋଇଛି ଏହି ବୁଡାଜାହାଜର ବିଶେଷତ୍ୱ ହେଉଛି ଏଥିରେ ସର୍ବାଧୁନିକ ଜ୍ଞାନକୌଶଳର ପ୍ରୟୋଗ କରାଯାଇଛି ଯାହା ସମୁଦ୍ରର ଗଭୀରତା ମଧ୍ୟରେ ଖୁବ୍ କମ୍ ଶବ୍ଦ ସୃଷ୍ଟି କରିବ

ଅମ୍ଳଜାନକୁ ଅଧିକା ସମୟ ଧରି ସଞ୍ଚୟ କରିବା ଏବଂ ଜଳରାଶି ଭିତରେ ଅଧିକ ସମୟ ଧରି ରହିପାରିବା ହେଉଛି ଏହି ବୁଡ଼ାଜାହାଜର ଅନ୍ୟତମ ବିଶେଷତ୍ୱ

ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାର ରୂପାନ୍ତରଣ ପ୍ରସାରିତ ହେବ

ବିଦ୍ରୋହୀମାନଙ୍କ ଧମକ ସତ୍ତ୍ୱେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟରମାନେ ନିଜ୍ଞ ନିଜ୍ଞର ମତାଧିକାର ସାବ୍ୟସ୍ତ କରୁଛନ୍ତି

ଆହତମାନଙ୍କୁ ହସ୍ୱିଟାଲରେ ଭର୍ତ୍ତି କରାଯାଇଛି

ପିଏମ୍ ଟକ୍ ନ୍ୟୁୟର୍କରେ ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ଓ ଭୁଟାନର ନେତୃବୃନ୍ଦଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହିତ ଆଲୋଚନା ସମୟରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ଓ ସହଯୋଗ ଉପରେ ସମୀକ୍ଷା କରିଥିଲେ ଅନ୍ୟପକ୍ଷରେ ସନ୍ତାସବାଦ ପ୍ରତି ସେମାନେ ନିଜ ନିଜର ଶ୍ରନ୍ୟ ସହନଶୀଳତା ନୀତି ଦୋହରାଇବା ସହ ପ୍ରତିରକ୍ଷା କ୍ଷେତ୍ରରେ ଏକ ଦୂଢ଼ ସହଭାଗିତାରେ କାର୍ଯ୍ୟ କରିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି ସେହିଭଳି ଭାରତ ବାଂଲାଦେଶ ସମ୍ପର୍କକୁ ଏକ ନୂତନ ସ୍ତରକୁ ନେବା ଉପରେ ମଧ୍ୟ ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ମୋଦି ତାଙ୍କ ଭୂଟାନ ପ୍ରତିପକ୍ଷ ଲୋତେ ଶେରିଙ୍ଗଙ୍କ ସହିତ ଆଲୋଚନା କାଳରେ ଉଭୟ ନେତା ଗତ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତ ପରବର୍ତ୍ତୀ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ ଉଭୟ ଦେଶ ମଧ୍ୟରେ ବିକାଶ ଜଳବିଦ୍ୟୁତ୍ ଶକ୍ତି ମହାକାଶ ବିଜ୍ଞାନ ଡିଜିଟାଲ ସଂଯୋଗୀକରଣ ଅର୍ଥ ଓ ଶିକ୍ଷା କ୍ଷେତ୍ରରେ ସହଯୋଗ ଉପରେ ଆଲୋଚନା ହୋଇଛି ଏହି ଅବସରରେ ଶ୍ରୀ ମୋଦି ମରିସସ ରାଷ୍ଟ୍ରପତି ପିପି ଭ୍ୟାପୁରୀ ଓ ସାଇପ୍ରସ ରାଷ୍ଟ୍ରପତି ନିକୋସ ଆନାଷ୍ଟାସିଏଡ୍ସଙ୍କ ସହିତ ସନ୍ତାସବାଦ ସମେତ ବିଭିନ୍ନ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ସମସ୍ୟା ଉପରେ ଆଲୋଚନା କରିଛନ୍ତି